ଜାତିସଂଘ ମାନବାଧିକାର ପରିଷଦରେ ଏ ସଂକ୍ରାନ୍ତରେ ଭାରତ ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରାଇବାକୁ ଉଦ୍ୟମ କରି ପାକିସ୍ତାନ ବିଫଳ ହୋଇଛି ଜନ୍ମୁ କାଶ୍ମୀରରେ ଭାରତ ପକ୍ଷରୁ ମାନବାଧିକାର ଉଲ୍ଲ୍ଙ୍ଘନ କରାଯାଉଛି ବୋଲି ଦାବିକରି ଏହା ବିରୋଧରେ ପରିଷଦରେ ଏକ ପ୍ରସ୍ତାବ ଗୃହୀତ କରାଇବାକୁ ପାକିସ୍ତାନ ଉଦ୍ୟମ କରିଥିଲା ଏଥିପାଇଁ ଆଧିକାଂଶ ରାଷ୍ଟ୍ରର ସମର୍ଥନ ମିଳିବ ବୋଲି ଆଶା ରଖିଥିଲା ମାତ୍ର ଗୋଟିଏ ହେଲେ ଦେଶ ଏଥିରେ ପାକିସ୍ତାନକୁ ସମର୍ଥନ ଦେଇ ନ ଥିଲେ ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାନି ମିଶନ୍ର ପ୍ରଥମ ସଚିବ କୁମମ ମିନି ଦେବୀ ଏହି ପ୍ରସଙ୍ଗରେ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଥିଲେ ନିଜ ଦେଶରେ ମାନବାଧିକାରର ନଗୁ ଉଲ୍ଲଙ୍ଘନ ହେଉଥିବାବେଳେ ପାକିସ୍ତାନ କାଶୁୀର ପ୍ରସଙ୍ଗ ଉଠାଇବା ହାସ୍ୟାସ୍କଦ ଏହା ଭାରତର ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଏହାକୁ ବିଶ୍ୱ ମଞ୍ଚରେ ପାକିସ୍ତାନ ଉଠାଇବା ଅନୁଚିତ ବୋଲି ସେ କହିଛନ୍ତି

ଏଠାରେ ସେନାପକ୍ଷରୁ ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳିଗୋଳା ମାଡ଼ କରାଯାଇଥିଲା ତେବେ ପୁଞ୍ ଜିଲ୍ଲାର ସୋପୁର ଏବଂ କର୍ନୀ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ପ୍ରବଳ ମୋର୍ଟାର୍ ମାଡ଼ କରାଯାଇଥିଲା ବୋଲି ଜନୈକ ଅଧିକାରୀ ସ୍ନଚନା ଦେଇଛନ୍ତି ପୂର୍ବରୁ ସଜାଗ ଥିବା ଭାରତୀୟ ଯବାନମାନେ ମଧ୍ୟ ପାକିସ୍ତାନୀ ସେନାର ଉଚିତ୍ ମୁକାବିଲା କରିଥିଲେ ତେବେ ରିପୋର୍ଟ ଲେଖାହେବାବେଳକୁ ଉଭୟ ପକ୍ଷରୁ କେହି ମୂତାହାତ ହୋଇ ନ ଥିବାର ସୂଚନା ମିଳିଛି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂହ କହିଛନ୍ତି ପାକିସ୍ତାନୀ କାର୍ଯ୍ୟାନୁଷାନର ଉଚିତ ଜବାବ୍ ଦେବାପାଇଁ ରାଜ୍ୟର ପୁଲିସ୍ ଓ ନିରାପତ୍ତା ବାହିନୀ ପ୍ରସ୍ତୁତ ରହିଛି

ଏ ସମ୍ପର୍କରେ ସ୍ଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ଆସନ୍ତା ରବିବାର ଶ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେବେ

ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଜାତିସଂଘର ମହାସଚିବ ଓ ଆଉ କେତେକ ନେତା ଯୋଗଦେବେ ସେହିଭଳି ହଷ୍ଟନ୍ଠାରେ ଯେଉଁ ହାଉଡ଼ି ମୋଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି ଟେକ୍ସାସ୍ ଇଣ୍ଡିଆ ଫୋରମ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି ପୋପ୍ଙ୍କ ପରେ ଆମେରିକାକୁ ଯେତେ ଅତିଥି ବାହାରୁ ଆସିଛନ୍ତି ହାଉଡ଼ି ମୋଦି କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକ ଯୋଗ ଦେବେ ବୋଲି ଆୟୋଜକମାନେ କହିଛନ୍ତି ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ହଷ୍ଟନ୍ ନଗରୀକୁ ଆକର୍ଷଣୀୟ ଭାବେ ସଜ୍ଞା ଯାଇଛି ସେଠାରେ ବସବାସ କରୁଥିବା ଭାରତୀୟଙ୍କ ଘର ଉପରେ ତ୍ରିରଙ୍ଗା ପତାକା ଶୋଭାପାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ମଧ୍ୟ ସେ ସାକ୍ଷାତ୍ କରିବେ ଆସନ୍ତାକାଳି ମଙ୍ଗୋଲିଆ ରାଷ୍ଟ୍ରପତି ଆଗ୍ରା ଓ ବୋଧଗୟା ପରିଦର୍ଶନ କରିବେ ତେବେ ଏକ ପାଞ୍ଚଦିନିଆ ଗସ୍ତର ଗତକାଲି ଶ୍ରୀ ଖାଲ୍ତମୋ ଆସି ନ୍ନଆଦିଲ୍ଲୀରେ ପହଞ୍ଚୁଛନ୍ତି ତେବେ ଏକ ଦଶନ୍ଧି ମଧ୍ୟରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କର ଭାରତକୁ ଏହା ପ୍ରଥମ ଗସ୍ତ ଆର୍ବିଆଇ ଦାସ ରିଜର୍ଭ ବ୍ୟାଙ୍କ୍ର ଗଭର୍ଷର ଶକ୍ତିକାନ୍ତ ଦାସ କହିଛନ୍ତି ସାଉଦୀ ଆରବରେ ଚାଲିଥିବା ସଙ୍କଟ ଦୃଷ୍ଟିରୁ ତେିଳ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ମୁଦ୍ରାସ୍କୀତି ଉପରେ ଏହାର ସୀମିତ ପ୍ରଭାବ ପଡ଼ିବ

ଦରକାର ପଡ଼ିଲେ ଅଭିବୃଦ୍ଧି ବଡ଼ାଇବାକୁ ରିଜର୍ଭ ବ୍ୟାଙ୍କ୍ ସ୍ବଧହାର ଆହ୍ରରି ହ୍ରାସ କରାଯାଇପାରେ ବୋଲି ସେ ସ୍ବଚନା ଦେଇଛନ୍ତି

ଆନ୍ତର୍ଜାତିକ ସ୍ତରରେ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାର୍ତ ବିଶ୍ୱର ସବ୍ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ଗ୍ରଡ଼ିକ ନିଜର ଆର୍ଥକ ନୀତିକ୍ କୋହଳ କର୍ରଛନ୍ତି ଏଫ୍ଏମ୍ ବ୍ୟାଙ୍କ୍ସ୍ ରୁଗ୍ଶ ହୋଇଥିବା କୌଣସି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଅଚଳ ପୁଞ୍ଜି ଭାବେ ଘୋଷଣା ନ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ଏହିସବୁ ସଂସ୍ଥା ନେଇଥିବା ଋଣର ସମୀକ୍ଷା ଓ ପରିଚାଳନା ପାଇଁ ଉଦ୍ୟମ କରିବାକୁ ସରକାର ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ ସେମାନଙ୍କର ବ୍ୟାଙ୍କ୍ ଖାତାକୁ ସରକାରୀ ଅର୍ଥ ସହାୟତା ଆକାରରେ ସିଧାସଳଖ ପଠାଯାଉଛି ଯେଉଁ ଗର୍ଭବତୀମାନେ ପୁଷ୍ଠିହୀନତାର ସମ୍ମୁଖୀନ ହେଉଛନ୍ତି କିୟା ଅସୁସ୍ଥତା କାରଣରୁ ସାମୟିକ ଭାବେ କାମକୁ ଯାଇପାରୁ ନାହାନ୍ତି ସେମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ

ଏହାକୁ କାର୍ଯ୍ୟକାରୀ କରିବାରେ ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ହିମାଚଳ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ଏବଂ ରାଜସ୍ଥାନ ଆଦି ରାଜ୍ୟ ଆଗରେ ରହିଛନ୍ତି ଓଡ଼ିଶା ଏବଂ ତେଲଙ୍ଗାନା ସରକାର ଏହାକୁ ଏଯାଏଁ କାର୍ଯ୍ୟକାରୀ କରି ନାହାନ୍ତି

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରାଯାଇଛି

ବୋର୍ଡ଼ ଡିସାବିଲିଟି ଆକ୍ସେସିବୁଲ୍ ଇଷିଆ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରୀୟ ଶାରୀରିକ ଅକ୍ଷମ ବୋର୍ଡ଼ ସବୁ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି ବୋର୍ଡ଼ ତୃତୀୟ ବୈଠକ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱରଚାନ୍ଦ ଗେହଲଟ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଅଭିଯାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ଶାରୀରିକ ଅକ୍ଷମ ସବୁ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଆକ୍ସେସିବୁଲ୍ ଇଣ୍ଡିଆ କ୍ୟାମ୍ପେନ୍ର ଲକ୍ଷ୍ୟ ସେମାନଙ୍କୁ ସମସ୍ତ ପ୍ରକାର ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ମଧ୍ୟ ଏହା ଉଦ୍ଦିଷ୍ଟ

ଏଥିପାଇଁ ରାଜ୍ୟସ୍ତରରେ ସ୍ୱାଧୀନ ଆୟୋଗ ଏବଂ ପରାମର୍ଶଦାତା ବୋର୍ଡ଼ମାନ ଗଠନ କରିବାକୁ ପରାମର୍ଶ ଦିଆଯାଇଛି ସିବିଆଇ ଆଇଏମ୍ଏ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜମିର୍ ଅହଜ୍ଞଦ ଖାଁଙ୍କୁ ଅର୍ଥ ତୋଷରପାତ ଘଟଣାରେ ଜେରା କରିଛି

ଏଥିରେ ଆମେରିକାର ନ୍ୟୁ ଜର୍ସି ପ୍ରଦେଶର ଗଭର୍ଷର ଯୋଗଦେଇ କହିଛନ୍ତି ସାଂସ୍କୃତିକ ଦୂଷ୍ଟିରୁ ବିବିଧତା କେବଳ ଏକ ସମ୍ମାନର ପ୍ରତୀକ ନୁହେଁ ଏହା ମଧ୍ୟ ଆର୍ଥକ ବିକାଶପାଇଁ ଏକ ଆୟୁଧ ଯେଉଁ ଦେଶ ଶିଳ୍ପାୟନ ପାଇଁ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିବା ସହ କର୍ମଚାରୀମାନଙ୍କୁ ସମ୍ମାନ ଦେଉଛନ୍ତି ସେ ଦେଶରେ ଶିଳ୍ପ ବିକାଶ ଦିଗରେ ଉଦ୍ୟୋଗପତିମାନେ ଆଗ୍ରହ ପ୍ରକାଶ କରିବା ଉଚିତ

ବ୍ୟାଡ୍ମିଣ୍ଟନ୍ ଆକି ଚୀନ୍ ଓପନ୍ ବ୍ୟାଡ୍ମିଷ୍କନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ କ୍ୱାର୍ଟର୍ ଫାଇନାଲ୍ରେ ଭାରତର ବ୍ୟାଡ୍ମିଣ୍ଟନ୍ ଖେଳାଳି ବି ସାଇ ପ୍ରଣୀତଙ୍କ ସହ ଇଣ୍ଡୋନେସିଆର ସପ୍ତମ ମାନ୍ୟତାପ୍ରାପ୍ତ ଅନ୍ଥୋନୀ ସିନିସୁକା ଗିନ୍ଟିଙ୍ଗ୍ଙ୍କର ମୁକାବିଲା ହେବ ଏହି ଟୁର୍ଣ୍ଣାମେଣ୍ଟରେ ଏକମାତ ଭାରତୀୟ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ୍ସିପ୍ର ବ୍ରୋଞ୍ ମେଡାଲ୍ ପାଇଥିବା ପ୍ରଣୀତ ତିଷ୍ଠି ରହିଛନ୍ତି